ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକ ଢାଞ୍ଚାରେ ଅଣାଯାଇଥିବା ବିକାଶ କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ସଂକ୍ରମିତମାନଙ୍କର ଠିକ୍ ସମୟରେ ଚିକିତ୍ସା ଯୋଗୁଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ତା'ଛଡ଼ା ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅକ୍ଲାନ୍ତ ଉଦ୍ୟମ ଏକ୍ଷେତ୍ରରେ ପ୍ରଧାନ ଭୂମିକା ଗ୍ରହଣ କରିଛି

ମନ୍ତ୍ରଣାଳୟ କହିଛି ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି ଯା'ଫଳରେ ମୃତ୍ୟୁହାର କମ୍ ରହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ମଧ୍ୟ ଦୈନିକ ସଂକ୍ରମିତ ହାର ହ୍ରାସ ପାଇବାରେ ଲାଗିଛି

ସରକାର ମହିଳା ଗରିବ ଲୋକ ଓ କୃଷକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଓ ଆର୍ଥକ ସହାୟତା ଯୋଗାଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ଗରବି କଲ୍ୟାଣ ଯୋଜନା ଅଧୀନରେ ଏହି ସହାୟତା ଦିଆଯାଇଛି

ଦେଶ କରୋନା ମୁକାବିଲା କରୁଥିବା ସମୟରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ସରକାରଙ୍କଦ୍ୱାରା ଏହିସବୁ ପଦକ୍ଷେପ ଗ୍ରହଣ କରାଯାଇଛି କୋବିଡ୍ କଟକଣା ସମୟରେ ଗରିବ ଲୋକମାନେ ଯେପରି ଅସ୍ରବିଧା ଭୋଗ ନ କରିବେ ସେଥିପ୍ରତି ସରକାର ଧ୍ୟାନ ଦେଇଛନ୍ତି

ବାଟମାରଣାକୁ ରୋକିବାପାଇଁ ଲୋକମାନଙ୍କର ବ୍ୟାଙ୍କ୍ ଜମାଖାତାକ୍ ସିଧାସଳଖ ଅର୍ଥ ପଠାଯାଇଛି

ଭାରତରେ ଅଞ୍ଚଳଭିଭିରେ ମଧ୍ୟ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି

ଗଭ୍ ଡିସ୍କସନ୍ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କେନ୍ଦ୍ର ସରକାର ସର୍ବଦା କୃଷକମାନଙ୍କର ସ୍ୱାର୍ଥର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ସର୍ବଦା ଅଲୋଚନା କରିବାକୁ ପ୍ରସ୍ତୁତ ଥିବାର ଶ୍ରୀ ତୋମର କହିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବାଶିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ୍ ପ୍ରକାଶ ଗତକାଲି ବିଜ୍ଞାନ ଭବନରେ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ କୃଷିକ୍ଷେତ୍ରରେ ଅଣାଯାଇଥିବା ସଂସ୍କାରରୁ ଦେଶର କୃଷକମାନେ ଲାଭାନ୍ୱିତ ହେବେ ବୋଲି ସରକାର ସେମାନଙ୍କୁ ଜଣାଇଥିବାର ମନ୍ତ୍ରୀ କହିଛନ୍ତି ଶ୍ରୀ ତୋମର କହିଛନ୍ତି ସରକାର କୃଷକମାନଙ୍କର କଲ୍ୟାଣ ଓ କୃଷିକ୍ଷେତ୍ରର ବିକାଶକୁ ସର୍ବଦା ଅଗ୍ରାଧକାର ଦେଇ ଆସୁଛନ୍ତି ଗତକାଲିର ବୈଠକ ସମୟରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ସେହି କମିଟି ମାଧ୍ୟମରେ କୃଷକମାନଙ୍କର ସମସ୍ୟାଗୁଡ଼ିକୁ ଉପସ୍ଥାପନ କରାଯାଇପାରିବ

ସେ କହିଛନ୍ତି ଗଶମାଧ୍ୟମରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି କି ନାହିଁ ସେ ବିଷୟରେ ପ୍ରଶ୍ନ କରାଇଥିଲା ଶ୍ରୀ ପୋଖରିଆଲ୍ କହିଛନ୍ତି କିଛି ରାଜନୈତିକ ଦଳ ନେତା ଜାତୀୟ ଶିକ୍ଷାନୀତିରେ ସମ୍ଭିଧାନ ଅନୁସାରେ ଥିବା ସଂରକ୍ଷଣକୁ ହ୍ରାସ କରାଯିବା ନେଇ ସନ୍ଦେହ ପ୍ରକାଶ କରିଥିଲେ

କିନ୍ତୁ ସରକାରଙ୍କ ପାଖରେ ସଂରକ୍ଷଣରେ କୌଣସି ଅସୁବିଧା ନେଇ ଅଭିଯୋଗ କରାଯାଇ ନାହିଁ

ପୂର୍ବରୁ ଭାରତ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍କଭି ନେଇଥିଲା